ପିଏମ୍ କୋଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କୋଇଲା ଓ ଖଣି କ୍ଷେତ୍ରକୁ ସମ୍ପୂର୍ଣ୍ଣରୂପେ ପ୍ରତିଯୋଗିତା ପୁଞ୍ଜି ଅଂଶଗ୍ରହଣ ଓ ବୈଷୟିକ ଜ୍ଞାନ ପାଇଁ ଉନ୍କକ୍ତ କରିବାର ବୂହତ୍ତ ନିଷ୍ପଭି ଭାରତ ଗ୍ରହଣ କରିଛି

ସେ କହିଛନ୍ତି କୋଇଲା ଖଣି ଗୁଡ଼ିକରୁ ବ୍ୟବସାୟିକ ଭିତ୍ତିରେ କୋଇଲା ଉତ୍ତୋଳନ ପାଇଁ ନିଲାମି ସକାଶେ ସରକାର କେବଳ ନିଷ୍କଭି ନେଇନାହାନ୍ତି ଏହାକୁ ଦଶନ୍ଧି ଦଶନ୍ଧିର ବନ୍ଧନରୁ ମୁକ୍ତ କରୁଛନ୍ତି ସେ କହିଛନ୍ତି କୋଇଲା ଖଣି କ୍ଷେତ୍ରକୁ ବେସରକାରୀ କ୍ଷେତ୍ର ପାଇଁ ଉନ୍କକ୍ତ କରାଯାଇ ଦେଶକୁ ସମ୍ପଳ ଆସିବା ଲାଗି ରାସ୍ତା ଖୋଲି ଦିଆଯାଇଛି ସେ କହିଛନ୍ତି କୋଇଲା ସଂରକ୍ଷଣ ଥିବା ଦେଶଗୁଡ଼ିକ ମଧ୍ୟରେ ଭାରତର ସ୍ଥାନ ବିଶ୍ୱରେ ଚତୁର୍ଥ ଭାରତରେ ଏତେ ପରିମାଣରେ କୋଇଲା ମହକୁଦ୍ ରହିଛି ଯାହା ଭାରତକୁ ବିଶ୍ୱର ସର୍ବବୃହତ କୋଇଲା ରପ୍ତାନୀକାରୀ ଦେଶରେ ପରିଣତ କରିପାରିବ କୋଇଲା କ୍ଷେତ୍ରକୃ ଉନ୍କକ୍ତ କରାନଯିବା ଲାଗି ପୂର୍ବର ନୀତିଗୁଡ଼ିକୁ ଶ୍ରୀ ମୋଦୀ ସମାଲୋଚନା କରିଛନ୍ତି କୋଇଲା ସଂରକ୍ଷଣ ଦୃଷ୍ଟିରୁ ଭାରତ ବିଶ୍ୱରେ ଚତୁର୍ଥ ସ୍ଥାନରେ ଥିବାବେଳେ କୋଇଲା ଉତ୍ପାଦନରେ ଭାରତର ସ୍ଥାନ ଦ୍ୱିତୀୟ ରହିଛି କିନ୍ତୁ ଏହା ସତ୍ତ୍ୱେ କୋଇଲା ଆମଦାନୀରେ ଭାରତର ସ୍ଥାନ ବିଶ୍ୱରେ ଦ୍ୱିତୀୟ ରହିବା ଏକ ପରିତାପର ବିଷୟ ସେ କହିଛନ୍ତି କୋଇଲା କ୍ଷେତ୍ରକୁ ପ୍ରତିଯୋଗିତା ଠାରୁ ଦୂରରେ ରଖାଯାଇଥିଲା ଓ ଏ କ୍ଷେତ୍ରରେ ସ୍ୱଚ୍ଚତା ଅଣାଯାଉନଥିଲା ପ୍ରଧାନମନ୍ତ୍ରୀ କହିଛନ୍ତି କୋଇଲା କ୍ଷେତ୍ରରେ ସଂସ୍କାର ପୂର୍ବ ଭାରତ ଓ କେନ୍ଦ୍ରୀୟ ଭାରତ ତଥା ଆଦିବାସୀ ଇଲାକାର ବିକାଶ ପାଇଁ ଦ୍ୱାର ଖୋଲିଦେବ

ଏହାସତ୍ତ୍ୱେ ସ୍ଥାନୀୟ ଲୋକମାନେ ଯେତିକି ପରିମାଣରେ ଲାଭାନ୍ୱିତ ହେବା କଥା ସେମାନେ ହୋଇପାରୁ ନାହାନ୍ତି ସେ କହିଛନ୍ତି ଏ କ୍ଷେତ୍ରରେ ସଂସ୍କାର ଓ ପୁଞ୍ଜିନିବେଶ ଗରିବ ଓ ଆଦିବାସୀମାନଙ୍କ ଜୀବନ ଶୈଳୀରେ ଉନ୍ନତି ଆଶିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ ଶ୍ରୀ ମୋଦୀ କହିଛନ୍ତି କୋଇଲା ଖଣିଗୁଡ଼ିକର ବ୍ୟବସାୟୀକ ନିଲାମୀ ଶିଳ୍ପ କ୍ଷେତ୍ର ପାଇଁ ମଧ୍ୟ ଲାଭଦାୟକ ହେବ ଏହା ଦ୍ୱାରା ସମ୍ଭଳର ଅଭାବ ରହିବ ନାହିଁ ଓ ରାଜ୍ୟଗୁଡ଼ିକ ଅଧିକ ରାଜସ୍ୱ ମିଳିବା ସହ ନିଯୁକ୍ତି ବୃଦ୍ଧି ପାଇବ

କୌଣସି ଗୋଟିଏ ଦିନରେ ଏହା ହେଉଛି ସର୍ବାଧିକ ନମ୍ରନା ପରୀକ୍ଷଣ

ଆଇସିଏମ୍ଆର୍ କୋଭିଡ ନମ୍ମନା ପରୀକ୍ଷା ପାଇଁ ପରୀକ୍ଷାଗାର ଗ୍ରଡ଼ିକର ସଂଖ୍ୟା ବୃଦ୍ଧି କରିବା ପ୍ରକ୍ରିୟା କାରି ରଖିଛି

ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଆଜି ଭାରତର ପ୍ରଥମ ଭ୍ରାମ୍ୟମାଣ ଆଇ ଲାବ୍ର ଶୁଭାରମ୍ଭ କରିଛନ୍ତି ଏହି ଭ୍ରାମ୍ୟମାଣ ପରୀକ୍ଷାଗାରରେ ଦୂରଦୂରାନ୍ତ ଅଞ୍ଚଳର ସଂକ୍ରମିତ ଲୋକମାନଙ୍କର ନମୁନା ପରୀକ୍ଷା କରାଯାଇ ପାରିବ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

ଏହି ଅଭିଯାନ ବାସସ୍ଥାନକ୍ ଫେରିଥିବା ଶ୍ରମିକ ଓ ଗ୍ରାମାଞ୍ଚଳର ଲୋକମାନଙ୍କ ଜୀବକା ନିର୍ବାହନର ପନ୍ତା ଯୋଗାଇବ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

ସମ୍ପୁକ୍ତ ରାଜ୍ୟଗୁଡ଼ିକର ସେହି ଜିଲ୍ଲାଗୁଡ଼ିକରେ ସାଧାରଣ ସେବାକେନ୍ଦ୍ର ଓ କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକ ମାଧ୍ୟମରେ ଅଭିଯାନକୁ କାର୍ଯ୍ୟକାରୀ କରାଯିବ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 ପିଏମ୍ ମାଟିୟର୍ସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତର ସାର୍ବଭୌମତ୍ୱ ଓ ଅଖଣ୍ଡତା ପ୍ରତି ଯଦି କେହି ବିପଦ ସୃଷ୍ଟି କରେ ତେବେ ଭାରତ ଏହାର କଡ଼ା ଜବାବ ଦେବ ସେ କହିଛନ୍ତି ପୂର୍ବ ଲଦାଖର ଗଲଓ୍ୱାନ ଉପତ୍ୟକାରେ ଭାରତୀୟ ସେନାବାହିନୀର ଜବାନମାନଙ୍କର ବଳିଦାନ କେବେ ବ୍ୟର୍ଥ ଯିବ ନାହିଁ ଶ୍ରୀ ମୋଦି ସହିଦ ଜବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସେମାନଙ୍କର ବୀରତ୍ୱ ଓ ସାହସିକତାକୁ ଅଭିବାଦନ ଜଣାଇଛନ୍ତି ସେ କହିଛନ୍ତି ଭାରତ ଏକ ଶାନ୍ତିପ୍ରିୟ ଦେଶ ଓ ସର୍ବଦା ବଳିଦାନ ଦେଇଆସିଛି ଭାରତ ସର୍ବଦା ଏହାର ପଡୋଶୀ ଦେଶମାନଙ୍କ ସହ ସୁ ସମ୍ପର୍କ ସ୍ଥାପନ କରିବା ପାଇଁ ପ୍ରୟାସ କରିଆସିଛି ଓ ସେମାନଙ୍କ ସହ ଉତ୍ତମ ସମ୍ପର୍କ ରକ୍ଷାକରି ଅଗ୍ରସର ହେବାକୁ ପ୍ରଚେଷ୍ଟା କରିଛି ଭାରତୀୟ ସୈନ୍ୟମାନଙ୍କର ବୀରତ୍ୱ ଓ ସାହସିକତାର ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ସର୍ବଦା ଅଞ୍ଚଳରେ ଶାନ୍ତି ସ୍ଥାପନ ପାଇଁ ପ୍ରୟାସ କରିଆସୁଛି କିନ୍ତୁ ଏହାପ୍ରତି ଯଦି କୌଣସି ଅଘଟଣ ଘଟେ ତେବେ ତାହାର କଡ଼ା କବାବ ଦେବାପାଇଁ ଦେଶ ସର୍ବଦା ପ୍ରସ୍ତୁତ ରହିଛି ପ୍ରଧାନମନ୍ତ୍ରୀ କହିଛନ୍ତି ପରିସ୍ଥିତି ଯାହା ହେଉନା କାହିଁକି ଭାରତ ଏହାର ଆତ୍ମସମ୍ମାନ ଓ ପ୍ରତ୍ୟେକ ଇଞ୍ଚ୍ କମିର ସୁରକ୍ଷା ପାଇଁ ଦୃଢ଼ ସଂକଳ୍ପବଦ୍ଧ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କ୍ୟାବିନେଟ୍ ମନ୍ତ୍ରୀବୃନ୍ଦ ଓ ରାଜ୍ୟ ମୁଖ୍ୟମନ୍ତ୍ରୀମାନେ ଗଲଓ୍ପାନ ଉପତ୍ୟକା ସଂଘର୍ଷର ସହିଦ କବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ସ୍ୱରୂପ ଦୁଇମିନିଟ୍ର ନୀରବ ପ୍ରାର୍ଥନା କରିଥିଲେ

କ୍ରମାନ୍ୱୟରେ ତିନିଦିନ ଧରି ମାଳଦୀପରୁ ଭାରତୀୟମାନଙ୍କୁ ସ୍ୱଦେଶ ଅଣାଯାଉଛି ପୂର୍ବରୁ ଦୁଇଟି ବିମାନରେ ମାଳଦୀପରୁ ଭାରତୀୟମାନେ ତିରୁବନନ୍ତପୁରମ୍ ବେଙ୍ଗାଲୁରୁ ଓ ଦିଲ୍ଲୀରେ ଆସି ପହଞ୍ଚିଥିଲେ